ଦେଶକୁ ଉଭୟ ସାମାକିକ ଓ ଆର୍ଥିକ ଦୃଷ୍ଟିରୁ ପରିବର୍ଭନ କରିବାର ବିଶେଷ ଦକ୍ଷତା ସେହିଭଳି ବ୍ୟକ୍ତି ବିଶେଷଙ୍କର ରହିବ

ଏହି ମହାନ କଳିଙ୍ଗଭ୍ମି ସମ୍ରାଟ ଅଶୋକଙ୍କୁ ଶାନ୍ତିର ଶିକ୍ଷା ଦେଇଥିଲା ଯାହା ଫଳରେ ସେ ଧର୍ମବିକୟ ନୀତି ଅନୁସରଣ କରିଥିଲେ

କଳିଙ୍ ସାମ୍ରାଜ୍ୟ ମଧ୍ଧ ତାହାର ଗୌରବମୟ ସାମୁଦ୍ରିକ ପରମ୍ପରା ପାଇଁ ଖ୍ୟାତ

ମୁଁ ଚାହେଁ ଉକ୍କଳ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାବଳୀ ଉପରେ ଗବେଷଣା କରି ଏହି ସମୁଦାୟର ବିକାଶ ପାଇଁ ନୀତି ନିର୍ଦ୍ଧାରଣରେ ସହଯୋଗ କରିବା ଉଚିତ୍

ଆସ୍କା ଭଞ୍ଞନଗର ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ୱରକୁ ଦୂରତା ମଧ କମିବ ଏହାଦ୍ୱାରା ସାତେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଯୋଗାଯୋଗରେ ସୁବିଧା ଆସିବ

କାଳବୈଶାଖୀ ସମୟରେ ଲୋକେ ସତର୍କ ରହିବାକୁ କୁହାଯାଇଛି